ଯେକୌଶସି ଖେଳନ୍ତୁ ନା କାହିଁକି ହକି ପ୍ରତି ଭାରତୀୟଙ୍କର ଆଗ୍ରହ ଅଛି

ତେବେ ଜଳାଶୟ ନିକଟକୁ ହାତୀ ଆସୁଥିବା ଦେଖ୍ ସେମାନଙ୍କ ମଧ୍ଧରୁ ଜଣେ ପାଶିକୁ ଡେଇଁ ପଡ଼ିଥିବା ବେଳେ ସତ୍ୟ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଶୁକ୍ଷରେ ଟେକି କଚାଡ଼ି ମାରିଦେଇଥିଲା ବନ୍ୟଜନ୍ତୁ ମୃତ୍ୟୁ ଘଟଣା ବରଗଡ଼ ଜିଲ୍ଲା ଡ଼େବ୍ରୀଗଡ଼ ଅଭୟାରଣ୍ୟ ନିକଟରୁ ଏକ ବନ୍ୟଜନ୍ତୁର ଗଳିତ ମୃତଦେହ ଠାବ ଘଟଶାରେ ବନ ବିଭାଗ ପକ୍ଷରୁ ତଦନ୍ତ ଆର ହୋଇଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖଜୁରିଆ ଗାଁ ନିକଟରେ ଏକ ମହାବଳ ବାଘକୁ ମାରି ମୃତଦେହକୁ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା

ମୂତଦେହର ଅଂଶକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି

ସେଦିନ କରାଳ ରୂପ ନେଇଥିଲା ପବନ

ଏହି କଥା ଭାବିଲେ ଆକି ବି ମହାବାତ୍ୟାକୁ ନିକଟରୁ ଦେଖିଥିବା ଲୋକମାନଙ୍କର ଲୋମ ଟାଙ୍କୁରି ଉଠିବା ସହିତ ଆଖ୍ରୁ ଜକେଇ ଆସେ ଲୁହ

ଏହି ବନ୍ ପାଳନକୁ ଶହୀଦ ଭଗତ ସେନା ବିଜେପି କଂଗ୍ରେସ ଓ ବିଭିନ୍ନ ଅନୁଷ୍ଠାନର କର୍ମୀମାନେ ସମର୍ଥନ ଜଶାଇଛନ୍ତି

ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା କଗତସିଂହପୁର କଟକ ପୁରୀ ଏବଂ ଗଞାମ ଏହି ଜିଲ୍ଲଗୁଡ଼ିକ ପାଇଁ ସରକାରଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି